ମଧ୍ୟପ୍ରଦେଶ ଓ ମିକୋରାମ୍ରେ ପ୍ରଚାର ସରଗରମ୍ ହେବାରେ ଲାଗିଛି

ଆସେମ୍କି ଇଲେକ୍ସନ୍ ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହୋଇଛି

ଇତିମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର୍ ଓପି ରାୱତ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଦଳ ତେଲଙ୍ଗାନାର ନିର୍ବାଚନ ପ୍ରସ୍ତୁତିକୁ ସମୀକ୍ଷା କରିବାପାଇଁ ହାଇଦ୍ରାବାଦକୁ ଦୁଇ ଦିନ ଗସ୍ତରେ ଯାଇଛନ୍ତି

ବଡ଼ ବଡ଼ ରାଜନୈତିକ ଦଳମାନେ କୋର୍ସୋର୍ରେ ପ୍ରଚାର ଆରମ୍ଭ କରିଦେଇଛନ୍ତି

ସେ ଲୁଙ୍ଗ୍ଲେଇଠାରେ ବିଜେପି ପ୍ରାର୍ଥୀମାନଙ୍କ ସମର୍ଥନରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ

ମୁଖ୍ୟ ନିର୍ବାଚନ ଅଧିକାରୀ ଆଶିଷ କୁନ୍ଦ୍ରା କହିଛନ୍ତି ବ୍ରୁ' ସମ୍ପ୍ରଦାୟର ମତଦାତାମାନଙ୍କପାଇଁ ଭୋଟର୍ ସ୍ଲିପ୍ ଆଳିଠାରୁ ଜାରି କରାଯିବ ସେମାନେ ତ୍ରିପୁରାରେ ବିଭିନ୍ନ ରିଲିଫ୍ ଶିବିରରେ ଆଶ୍ରୟ ନେଉଛନ୍ତି

ଝାଡ଼ଖଣ୍ଡ ବିଧାନସଭା ବାଚସ୍କତି ଦୀନେଶ୍ ଓରାମ୍ ଉପସ୍ଥିତ ବିଧାୟକ ଇନୋସ୍ ଇକାଙ୍କ ସଦସ୍ୟତାକୁ ରନ୍ଦ କରିଦେବା ପରେ କୋଲେବିରା ଆସନଟି ଖାଲି ପଡ଼ିଛି ବିଧାୟକ ଇନୋସ୍ ଇକା ଜଣେ ଶିକ୍ଷା ସହାୟକଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ପାଞ୍ଚ ଥର କଂଗ୍ରେସରୁ ବିଧାୟକ ଥିବା କୁଆଁରଜୀ ବାବାଲିୟା ବିକେପିରେ ଯୋଗ ଦେବାରୁ ଯଶଦାନ ଆସନଟି ଖାଲି ପଡ଼ିଛି

ସନ୍ତାସବାଦୀମାନଙ୍କ ସମେତ ବହୁ ଗୁଳି ଗୋଳା ଓ ଅସ୍ତ୍ରଶସ୍ତ କରାଯାଇଛି ନିରାପତ୍ତା ସ୍ନତ୍ରରେ କୁହାଯାଇଛି ସେହି ଗୁଳି ବିନିମୟ ଗତକାଲି ମଧ୍ୟରାତ୍ରିରେ ହୋଇଥିଲା ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବା ଗୁପ୍ତ ଖବର ମିଳିବା ପରେ ସମଗ୍ର ଅଞ୍ଚଳକୁ ଘେରାଉ କରି ଖାନ୍ତଲାସୀ କରାଯାଇଥିଲା ସନ୍ଦିଗ୍ ସ୍ଥାନରେ ଯବାନମାନଙ୍କର ମୁତୟନ କରାଯାଇଥିଲା ଲୁଚି ରହିଥିବା ସନ୍ତାସବାଦୀମାନେ ଯବାନମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ପରେ ଦୁଇ ପକ୍ଷ ମଧ୍ୟରେ ଗ୍ରଳି ବିନିମୟ ଆରମ୍ଭ ହୋଇଥିଲା ପ୍ରେଜ୍ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ତାଙ୍କ ଦ୍ୱି ରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ସକାଳେ ଯାଇ ଅଷ୍ଟ୍ରେଲିଆର ମେଲ୍ବର୍ଷରେ ପହଞ୍ଚୁଛନ୍ତି ଭିକ୍ଟୋରିଆ ଗଭର୍ଣ୍ଣର ଲିିିଆ ଡେସାଉ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଶ୍ରୀ କୋବିନ୍ଦ୍ ମେଲ୍ବର୍ଣ୍ଣ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବେ ସେହି ବିଶ୍ୱବିଦ୍ୟାଳୟରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ଗତକାଲି ଶ୍ରୀ କୋବିନ୍ଦ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବାଶିଜ୍ୟ ଓ ବ୍ୟାବସାୟିକ ସମ୍ପର୍କକୁ ମଜବୁତ୍ କରିବା ପ୍ରତି ଗୁରୁତ୍ୱାରୋପ କରିଥିଲେ ସିଡ୍ନୀରେ ଭାରତ ଅଷ୍ଟ୍ରେଲିୟା ବ୍ୟବସାୟ ପରିଷଦରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ୍ ଭାରତର ଅର୍ଥନୈତିକ ସଂସ୍କାର ଓ ବିକାଶ ଦିଗରେ ପ୍ରତିଶ୍ରତିବଦ୍ଧତାକୁ ଉଲ୍ଲେଖ କରିଥିଲେ ମନ୍କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଆକାଶବାଣୀର ମନ୍କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ମନ୍କୀ ବାତ୍ କାର୍ଯ୍ୟକ୍ରମ ଜରିଆରେ ଶ୍ରୀ ମୋଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଆସୁଛନ୍ତି

ବୈଦେଶିକ ମନ୍ତ୍ରଣାଳୟ ତଥ୍ୟରୁ କୁହାଯାଇଛି ଉଭୟ ପକ୍ଷ ପ୍ରତିରକ୍ଷା କୃଷି ବାଣିଜ୍ୟ ଓ ପୁଞ୍ଜିନିବେଶ ବିଜ୍ଞାନ ଓ ଆଇଟି ଶକ୍ତି ଓ ଖଣି ତଥା ଆହୁରି ଅନେକ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା କରିବେ ଶ୍ରୀମତୀ ସ୍ୱରାଜ ଲାଓ ପିଡିଆର୍ ପ୍ରଧାନମନ୍ତ୍ରୀ ଥଙ୍ଗଲୋନ୍ ସିସୋଲିନ୍ଙ୍କୁ ସାକ୍ଷାତ୍ କରିବେ ଗତ ସନ୍ଧ୍ୟାରେ ଲାଓ ପିଡିଆର୍ରେ ପହଞ୍ଚବା ପରେ ବିଏନ୍ଟାଇନ୍ରେ ସେ ପ୍ରବାସୀ ଭାରତୀୟମାନଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବୈଦେଶିକ ବିଭାଗ ମୁଖପାତ୍ର ରବୀଶ୍ କ୍ରମାର କହିଛନ୍ତି ଭାରତ ଲାଓ ପିଡିଆର୍ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବାରେ ପ୍ରବାସୀ ଭାରତୀୟମାନଙ୍କ ଭୂମିକାକୁ ଶ୍ରୀମତୀ ସ୍ୱରାଜ ପ୍ରଶଂସା କରିଛନ୍ତି ଗୁରୁ ନାନକ ଜୟନ୍ତୀ ଗୁରୁ ନାନକ ଜୟନ୍ତୀ ବା ଗୁରୁ ପରବ ଓ କାର୍ତ୍ତିକ ପ୍ରର୍ଷିମା ଆଜି ସମଗ୍ର ଦେଶରେ ଧାର୍ମିକ ମନୋଭାବ ସହ ପାଳିତ ହେଉଛି ପ୍ରଥମ ଶିଖ୍ଗ୍ରର୍ତ ଗୁରୁ ନାନକଙ୍କର ଜନ୍ମବାର୍ଷିକୀକୁ ଗୁରୁ ପରବ ଭାବେ ପାଳନ କରାଯାଇଥାଏ ଗୁରୁ ନାନକ ହେଉଛନ୍ତି ଶିଖ୍ ଧର୍ମର ପ୍ରତିଷ୍ଠାତା

ଏହି ଅବସରରେ ଶିଖ୍ ଧର୍ମର ଲୋକମାନେ ପ୍ରାର୍ଥନା କରୁଛନ୍ତି

ଅଖଣ୍ଡ ପାଠ ହେଉଛି ଗୁରୁଗ୍ରନ୍ଥ ସାହିବରେ ଲିଖିତ ଧର୍ମବାଣୀ ଏହା ଶିଖ୍ଧର୍ମର ପବିତ୍ର ଗ୍ରନ୍ଥ ଆମ ସମ୍ଭାଦଦାତା ଜଣାଇଛନ୍ତି ପଞ୍ଜାବର ସମସ୍ତ ଗୁରୁଦ୍ୱାରା ସୁନ୍ଦରଭାବେ ସଜ୍ଜା ଯାଇଛି ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗୁରୁପରବ ଉପଲକ୍ଷେ ଲୋକମାନଙ୍କୁ ଅଭିନନ୍ଦନ କ୍ଷଣାଇଛନ୍ତି ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହିନ୍ଦୁଧର୍ମର ଲୋକମାନେ ନଦୀ ଓ ବିଭିନ୍ନ କଳାଶୟରେ ପବିତ୍ର ବୁଡ଼ ପକାଇଛନ୍ତି ଆଜି ଦିନଟି ମଧ୍ୟ ଦେବଦୀପାବଳି ଭାବେ ପାଳିତ ହେଉଛି

ଗତକାଲି କଲମ୍ବୋର ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ରଠାରେ ଏକ କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ଗୁରୁ ନାନକ ଦେବଜୀଙ୍କ ଜନ୍ମବାର୍ଷିକୀ ପାଳନ ଆରମ୍ଭ ହୋଇଛି ଶ୍ରୀଲଙ୍କାରେ ଭାରତୀୟ ହାଇକମିଶନର୍ ପରମ୍ଜିତ୍ ସିଂ ସାନ୍ଧୁ ସେଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବହୁସଂଖ୍ୟାରେ ଭାରତୀୟ ସମ୍ପ୍ରଦାୟର ଲୋକମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓ ଗୁରୁବାଣୀ ଶୁଣିଥିଲେ

ଆକ୍ରମଣରେ ଦୁଇ ଜଣ ପୁଲିସ୍ କର୍ମଚାରୀ ମଧ୍ୟ ପ୍ରାଣ ହରାଇଛନ୍ତି ଚୀନ୍ ବାଣିଜ୍ୟ ଦୂତାବାସଠାରେ ସକାଳେ ଏକ ବଡ଼ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା ବିସ୍ଫୋରଣ ପରେ ସନ୍ତାସବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ ଓ ବାଣିଜ୍ୟ ଦୃତାବାସ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ବାଣିଜ୍ୟ ଦୂତାବାସର ରକ୍ଷୀମାନେ ତୁରନ୍ତ ଅଟ୍ଟାଳିକାକୁ ଚାରିପଟୁ ବାରିକେଡ଼ଦ୍ୱାରା ଘେରାଉ କରିଦେଇଥିଲେ ବିସ୍ଫୋରଣର ଦୁଇ ଘଙ୍କା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା ପୁଲିସ୍ କହିଛି ସନ୍ତାସବାଦୀମାନେ ବିଷ୍କୋରକ ପଦାର୍ଥ ଭରା ଏକ କାର୍ରେ ସେଠାକୁ ଆସିଥିଲେ

କ୍ରିକେଟ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିକ୍ର ଦ୍ୱିତୀୟ ମ୍ୟାଚ୍ ମେଲ୍ବୋର୍ଷରେ ଆରମ୍ଭ ହୋଇଛି ପ୍ରଥମ ମ୍ୟାଚ୍ରେ ଅତି ଅକ୍ଷ ରନ୍ ବ୍ୟବଧାନରେ ହାରିଯାଇଥିବା ଭାରତୀୟ ଦଳ ଏହି ମ୍ୟାଚ୍ରେ ବିକୟୀ ହେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ରବିବାର ଦିନ ଖେଳାଯିବ

ଜିଏସ୍ଆଇର ପୂର୍ବାଞ୍ଚଳ ଅତିରିକ୍ତ ମହାନିର୍ଦ୍ଦୋକ ପିକେ କିସ୍କୁ କହିଛନ୍ତି ପଣ୍ଢିମବଙ୍ଗର ପୁରୁଲିଆ ଓ ବୀରଭୂମ୍ କିଲ୍ଲା ଓଡ଼ିଶାର ତାଳଚେର କୋଲ୍ସିଟି ବିହାରର ଭାଗଲପୁର ଏବଂ ଝାଡ଼ଖଣ୍ଡର ପୂର୍ବ ବୋକାରୋ ଏବଂ ଦକ୍ଷିଣ କରନ୍ପୁରାରେ ଏହିସବୁ କୋଇଲାଖଣିଗୁଡ଼ିକ ରହିଛି